ସେଠାରେ ସେ ମଡର୍ଷ୍ଣ କୋଚ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବା ସହ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ସେଠାରେ ସେ ମଡର୍ଶ୍ଣ କୋଚ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବା ସହ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମଳକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏହାପରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଯିବେ ସେଠାରେ ସେ କ୍ୟୁମେଳାର ଅତ୍ୟାଧୁନିକ କମାଣ୍ଡ୍ ଓ କଣ୍ଟ୍ରୋଲ୍ ବ୍ୟବସ୍ଥାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ସେଠାରେ ଗଙ୍ଗାପୂଜନ କାର୍ଯ୍ୟକ୍ରମରେ ଭାଗ ନେବା ସହ ସ୍ୱଚ୍ଚକ୍ୟୁ ପ୍ରଦର୍ଶନୀ ବୁଲି ଦେଖିବେ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରୟାଗରାଜର ବାମ୍ରୌଲି ବିମାନ ବନ୍ଦରର ନୂଆ ଟର୍ମିନାଲ୍ ଭବନକୁ ଉଦ୍ଘାଟନ କରିବେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ପିଏମ୍ ଟିଏନ୍ ବୁଥ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ମୁଦ୍ରାସ୍କୀତି ସମସ୍ୟାର ସଫଳ ମୁକାବିଲା କରିପାରିଛି ତାମିଲ୍ନାଡୁର କନ୍ୟାକୁମାରୀ ନୀଳଗିରି କୋଏୟାଟୁର୍ ନମକଲ୍ ଏବଂ ସେଲମ୍ ଜିଲ୍ଲାର ବୁଥ୍ୟରୀୟ କର୍ମୀଙ୍କ ସହ ବିଜେପିର 'ମେରା ବୁଥ୍ ସବ୍ସେ ମଜବୁତ୍' କାର୍ଯ୍ୟକ୍ରମରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାଗ ନେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ପୂର୍ବ ସରକାର ସମୟରେ ମୁଦ୍ରାଷ୍କୀତି ହାର ଅଧିକ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବର୍ତ୍ତମାନର ସରକାର ଏହାକୁ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛନ୍ତି ଏହି ସରକାର କୃଷକମାନଙ୍କର ସବୁଠୁ ଅନ୍ତରଙ୍ଗ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି

ଏଥିରେ ସଫଳ ମହିଳା ଉଦ୍ୟୋଗୀମାନଙ୍କର ଏକ ଉନ୍ଦୀତ ପୋର୍ଟାଲ୍ ଉନ୍କୋଚନ କରାଯିବ ଏକ ସରକାରୀ ଇସ୍ତାହାର ଅନୁସାରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆ ପୋର୍ଟାଲ୍ ଉଦ୍ଘାଟନ କରିବା ସହ ପୁରସ୍କାର ପ୍ରଦାନ କରିବେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ୍ କୁମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ ଏବଂ ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ୟ୍ୟୁରି ଆଫାନ୍ନାସିଏଭ୍ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଦେଶର ମହିଳା ଉଦ୍ୟୋଗୀମାନଙ୍କର ସଫଳତାର କାହାଣୀ ପ୍ରଦର୍ଶନ କରିବା ସହ ସେମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି

ମାଲଦ୍ୱୀପ୍ ପ୍ରେକ୍ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲୀ ଭାରତକୁ ତିନିଦିନିଆ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଷ୍ଟ୍ରପତି ସୋଲୀଙ୍କୁ ଭେଟିବେ ଏବଂ ପ୍ରତିନିଧ୍ୟସରୀୟ ଆଲୋଚନା କରିବେ ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କ ବିଷୟରେ ବିସ୍ତୃତ ଆଲୋଚନା କରିବାର ସମ୍ଭାବନା ରହିଛି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଶ୍ରୀ ମୋଦି ମାଲେଠାରେ ଶ୍ରୀ ସୋଲୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାର ପ୍ରାୟତଃ ମାସକ ପରେ ମାଳଦ୍ୱୀପ ରାଷ୍ଟ୍ରପତି ଭାରତ ଗସ୍ତରେ ଆସ୍କଚ୍ଚନ୍ତି

ବିକ୍ରମାସିଂହଙ୍କୁ ହଟାଇ ଦେଶର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ କିନ୍ତୁ ସେ ପାର୍ଲାମେଣ୍ଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରି ନ ଥିଲେ ଏହାପରେ ରାଷ୍ଟ୍ରପତି ପାର୍ଲାମେଣ୍ଟକୁ ଭାଙ୍ଗିଦେବାପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ଦେଶର ସୁପ୍ରିମ୍କୋର୍ଟ ତାହାକୁ ଗ୍ରହଣ କରି ନ ଥିଲେ ହକି ଆକି ଭୁବନେଶ୍ୱରଠାରେ ପୁରୁଷ ବିଶ୍ୱକପ୍ ହକି ଫାଇନାଲ୍ ମ୍ୟାଚ୍ରେ ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମୁକାବିଲା ହେବ

ଗତକାଲି ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ଉଭୟ ଦଳ ବିଜୟ ହାସଲ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ

କ୍ରିକେଟ୍ ପର୍ଥଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ତୃତୀୟ ଦିନର ଖେଳରେ ଆଜି ଭାରତ ତା'ର ଅସମାପ୍ତ ପ୍ରଥମ ଇନିଙ୍ଗ୍ସ୍ ଖେଳିବ

ବ୍ୟାଡ୍ମିଣ୍ଟନ୍ ଭାରତର ଅଗ୍ରଣୀ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଆଜି ଚୀନ୍ର ଗୁଆଙ୍ଗ୍କୁ ଠାରେ ମହିଳା ସିଙ୍ଗଲ୍ସ୍ ବିଡବ୍କୁ ଏଫ୍ ୱାର୍ଲଡ୍ ଟୁର୍ ଫାଇନାଲ୍ରେ ଜାପାନ୍ର ନୋଜୋମି ଓକୁହାରାଙ୍କୁ ଭେଟିବେ

ଇଷ୍କାନନ୍ଙ୍କ ବିପକ୍ଷରେ ସିନ୍ଧୁଙ୍କର ଏହା ତୃତୀୟ ବିଜୟ